ଅର୍ଥନୈତିକ ସର୍ଭେ ରିପୋର୍ଟ ରାଜ୍ୟସଭାରେ ଆଗତ ହୋଇଛି

ଉପସ୍ଥାପନ କରିବେ

ଏବଂ ଇଂଲଣ୍ଡ ଆଇସିସି କ୍ରିକେଟ୍ ବିଶ୍ୱକପ୍ର ସେମିଫାଇନାଲ୍ରେ ପ୍ରବେଶ କରିଛି ଆଜି ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା ହେବ ଏମ୍ଏସ୍ପି କ୍ୟାବିନେଟ୍ ଚାଷୀଙ୍କ ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆର୍ଥକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଚଳିତ ଆର୍ଥକ ବର୍ଷରେ ସବୁପ୍ରକାର ଖରିଫ ଫସଲର ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି କ୍ୟାବିନେଟ ବୈଠକ ପରେ ନ୍ନଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ଫଳରେ କୃଷି କ୍ଷେତ୍ରର ଉତ୍ପାଦନ ବୃଦ୍ଧି ହେବ ଏବଂ ଏହା ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ

ଭାରତୀୟ ଅର୍ଥନୀତିର ବର୍ତ୍ତମାନ ସ୍ଥିତି ସଂକ୍ରାନ୍ତରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆମ୍ବଳଚ୍ଚଳ ତଥ୍ୟ ରହିଛି ଯାହା କେନ୍ଦ୍ର ବଜେଟ୍ ପାଇଁ ପଥପ୍ରଦର୍ଶକ ଭାବେ କାମ କରିଥାଏ

ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଶ୍ରୀମତୀ ସୀତାରମଣ ଆସନ୍ତାକାଲି ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଦ୍ୱିତୀୟ ଥର ଶାସନ କ୍ଷମତାକୃ ଆସିବା ପରେ ନରେନ୍ଦ୍ର ମୋଦି ସରକାରଙ୍କର ଏହା ପ୍ରଥମ ବଜେଟ୍

ଅର୍ଥମନ୍ତୀଙ୍କ ବଜେଟ୍ ଅଭିଭାଷଣର ପ୍ରତ୍ୟକ୍ଷ ଧାରାବିବରଣୀ ସ୍ୱତନ୍ତ ବଜେଟ୍ ବୁଲେଟିନ୍ ଏବଂ ବଜେଟ୍ ଉପସ୍ଥାପନା ପରବର୍ତ୍ତୀ ଆଲୋଚନା ବିଶେଷଜ୍ଞମାନଙ୍କ ସହ ଆମ ଷ୍ଟୁଡିଓରୁ ପ୍ରସାରଣ କରାଯିବ

ରଥଯାତ୍ରା ଦେଖିବାପାଇଁ ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ନନ୍ଦିଘୋଷ ତାଳଧ୍ୱଜ ଓ ଦେବଦଳନ ରଥକୁ ଭକ୍ତମାନେ ଟାଣି ଟାଣି ଆକି ଗୁଣ୍ଡିଚା ମନ୍ଦିରକୁ ନେବେ ଦ୍ୱାଦଶ ଶତାବ୍ଦୀର ଏହି ଶ୍ରୀମନ୍ଦିରରୁ ତିନିଠାକୁରଙ୍କୁ ଗୁଷ୍ଠିଚା ମନ୍ଦିର ନେବାର ବାର୍ଷିକ ପରମ୍ପରା ପାଳନ କରାଯାଇଆସ୍କୁଛି ନଅ ଦିନ ପରେ ତିନିଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିବେ ଏହାକୁ ବାହୁଡ଼ା ଯାତ୍ରା କୁହାଯାଇଥାଏ ପ୍ରେଜ୍ ଭିପି ରଥଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ମହାପ୍ରଭୁ ଶ୍ରୀକଗନ୍ନାଥ ଲୋକମାନଙ୍କପାଇଁ ଶାନ୍ତି ସୁଖ ଓ ସମୃଦ୍ଧିର ଆଶୀର୍ବାଦ ଦିଅନ୍ତୁ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ପରେ ବଡ଼ଭାଇ ବଳଦେବ ଏବଂ ଭଉଣୀ ସ୍ରଭଦ୍ରାଙ୍କ ରଥ ପାରମ୍ପରିକ ରାସ୍ତାରେ ଯାତ୍ରା କରିବେ

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ନିକର ପରିବାର ସହ ଆକି ସକାଳେ ମଙ୍ଗଳ ଆଳତୀରେ ଯୋଗ ଦେଇଥିଲେ ପହଣ୍ଡି ବିଜେ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ସୁନା ପହଁରାରେ ଛେରା ପହଁରା କରିଥିଲେ ବାଂଲାଦେଶରେ ମଧ୍ୟ ରଥଯାତ୍ରା ପର୍ବ ପାଳନ କରାଯାଉଛି

ମ୍ଗହା ଡ୍ୟାମ୍ ଏସ୍ଆଇଟି ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ତିୱାରେ ନଦୀବନ୍ଧ ଘାଇ ସଂକ୍ରାନ୍ତରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ତଦନ୍ତ କରିବାପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି

ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଗିରୀଶ ମହାଜନ କହିଛନ୍ତି ନଦୀରେ ଫାଟ ହୋଇଥିବା ବିଷୟରେ ବହୁବାର ଅଭିଯୋଗ ହୋଇଥିବା ସତ୍ତ୍ୱେ ଅଧିକାରୀମାନେ ଅବହେଳା କରିଥିବା ସଂକ୍ରାନ୍ତରେ ତଦନ୍ତ କରାଯିବ ଏଥିପାଇଁ ଦାୟୀ ଅଧିକାରୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଜଣାଇଛନ୍ତି

ସତାରା ଜିଲ୍ଲାରେ ମୁଷଳଧାରାରେ ବର୍ଷା ଯୋଗୁଁ ନଦୀବନ୍ଧରେ ଘାଇ ହୋଇଥିବା ପ୍ରାଥମିକ ରିପୋର୍ଟରେ କ୍ରହାଯାଇଛି ହାଲ୍ଦାର ଆକାଶବାଣୀର ପୂର୍ବତନ ଲୋକପ୍ରିୟ ଇଂରାଜୀ ସମ୍ଭାଦ ପାଠକ ବରୁନ୍ ହାଲ୍ଦାର ଗତକାଲି ରାତିରେ କୋଲକାତାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି

କିଛିଦିନ ହେଲା ସେ ଅସୁସ୍ଥ ଥିବାର ପରିବାର ସୂତ୍ରରେ କୁହାଯାଇଛି ଆକାଶବାଣୀ ଦିଲ୍ଲୀକୁ ଇଂରାଜୀ ସମ୍ଭାଦ ପାଠକ ଭାବେ ବଦଳି ହେବା ପୂର୍ବରୁ ଆକାଶବାଣୀ କୋଲ୍କାତାରେ ପାଶ୍ଚାତ୍ୟ ସଙ୍ଗୀତ ବିଭାଗରେ ସେ ଜଣେ ଲୋକପ୍ରିୟ ଉପସ୍ଥାପକ ଥିଲେ

କାନାଡ଼ାରେ ରହୁଥିବା ତାଙ୍କ ଝିଅ କୋଲ୍କାତାରେ ପହଞ୍ଚବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନ କ୍ରୁଡ୍ ଅଏଲ୍ କେନ୍ଦ୍ର ପୋଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୁଷ୍ର ଶକ୍ତିମନ୍ତ୍ରୀ ଆଲେକ୍ଜାଣାର ନୋଭାକ୍ଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କଲାବେଳେ ଗତ କେତେ ସପ୍ଟାହ ହେଲା ଅଶୋଧ୍ନତ ତେିଳ ମୂଲ୍ୟର ଅସ୍ଥିରତା ସଂକ୍ରାନ୍ତରେ ଉଦ୍ବେଗ ପ୍ରକାଶ କରିଛନ୍ତି ଉପଭୋକ୍ତା ରାଷ୍ଟ୍ରମାନଙ୍କର ସ୍ୱାର୍ଥରକ୍ଷା ଲାଗି ଓପେକ୍ ରାଷ୍ଟ୍ରଗୁଡ଼ିକ ସହ ସମତୁଲତା ରକ୍ଷା ଦିଗରେ କଥାବାର୍ତ୍ତା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ସରକାରୀ ଭାବେ କୁହାଯାଇଛି ଭାରତ ରୁଷ୍ ଶକ୍ତି ସହଯୋଗକୁ ଆହୁରି ମଜବୁତ୍ କରିବା ଏବଂ ଦୁଇ ଦେଶ ମଧ୍ୟରେ ହାଓଡ୍ରୋ କାର୍ବନ୍ କ୍ଷେତ୍ରରେ ଭାଗିଦାରୀ ସମ୍ପର୍କକୁ ମଜବୁତ୍ କରିବାପାଇଁ ଉଭୟ ନେତା କଥାବାର୍ତ୍ତା କରିଛନ୍ତି ଭାରତରେ ଗ୍ୟାସ୍ ମୌଳିକଡାଞ୍ଚା ନିର୍ମାଣ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ରୁଷ୍ର ତୈଳ ଓ ବାଷ୍ପ କମ୍ପାନୀଗୁଡ଼ିକୁ ଶ୍ରୀ ପ୍ରଧାନ ନିମନ୍ତ୍ରଣ ଜଣାଇଛନ୍ତି ଦୁଇ ଦେଶ ମଧ୍ୟରେ ହାଇଡ୍ରୋ କାର୍ବନ୍ କ୍ଷେତ୍ରରେ ଦୀର୍ଘମିଆଦୀ ସମ୍ପର୍କ ବଜାୟ ରଖିବାପାଇଁ ଉଭୟ ନେତା ସହମତ ହୋଇଛନ୍ତି ନକ୍ବୀ ହଜ୍ ପିଲ୍ଗ୍ରୀମ୍ସ୍ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ବୀ ଗତକାଲି ନ୍ତଆଦିଲ୍ଲୀର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ହଜ୍ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳର ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି

ହଜ୍ ସବ୍ସିଡ଼ି ଉଚ୍ଛେଦ କରାଯିବା ପରେ ବର୍ତ୍ତମାନ ସ୍ୱଚ୍ଛତା ଓ ସାଧୁତା ଅବଲମ୍ଭନ କରାଯାଉଛି ଫଳରେ ତୀର୍ଥଯାତ୍ରୀମାନଙ୍କ ଉପରେ ଅଯଥା ଆର୍ଥକ ବୋଝ ପଡୁ ନାହିଁ